ତିନିଦିନ ଧରି ଭର୍ଚ୍ୟୁଆଲ ମାଧ୍ୟମରେ ଅନୁଷ୍ଠିତ ହେବାକୁ ଥିବା ଏହ ିବୈଠକରେ ନିତି ନିର୍ଦ୍ଧାରକ ଓ ବୈଜ୍ଞାନିକମାନେ ଅଶଗ୍ରହଣ କରିବେ

ଦେଶରେ ମେଡିକାଲ୍ ଅକ୍ଟିଜେନ୍ର ଅଭାବ ନାହିଁ ବୋଲି ସ୍ୱାସ୍ଥ୍ୟମନ୍ତ୍ରୀ ଡକ୍ୱର ହର୍ଷବର୍ଦ୍ଧନ କହିଛନ୍ତି

ଭିଡ଼ିଓ କନ୍ଫରେନ୍ସିଂ ମାଧ୍ୟମରେ ଶ୍ରୀ ମୋଦୀ ଏହାର ଉଦ୍ଘାଟନ ସମାରୋହରେ ଉଦ୍ବୋଧନ ଦେବେ

ଏହି ବୈଠକରେ ଅନ୍ତର୍ଜାତୀୟ ସ୍ୱାସ୍ଥ୍ୟ ସମସ୍ୟାଗୁଡ଼ିକର ପ୍ରତିକାର ଉପରେ ବ୍ୟାପକ ଆଲୋଚନା କରାଯିବ କୋଭିଡ୍ ନାଇଷ୍ଟିନ୍ ମହାମାରୀ ସଂକ୍ରମଣ ପରିପ୍ରେକ୍ଷୀରେ ବିଶ୍ୱରେ ନିରନ୍ତର ବିକାଶ ଲକ୍ଷ୍ୟ ଉପରେ ଆଲୋଚନା କରାଯିବ

ମହାମାରୀ ସଂକ୍ରମଣକୁ ପ୍ରତିହତ କରିବା ଅନ୍ତର୍ଜାତୀୟ ସମାଧାନ ପ୍ରକ୍ରିୟା ତଥା କାର୍ଯ୍ୟାନ୍ୱୟନକୁ ଅଧିକ ତ୍ୱରାନ୍ୱିତ କରିବା ଉପରେ ଏହି ବୈଠକରେ ପୁଙ୍ଗାନୁପୁଙ୍ଗଭାବେ ଆଲୋଚନା କରାଯିବ ବିଲ୍ ଆଣ୍ଡ ମିଲିଣ୍ଡା ଗେଟ୍ସ ଫାଉଣ୍ଡେସନ ଜୈବ ପ୍ରାଦୌଗିକୀ ବିଭାଗ ବିଜ୍ଞାନ ଏବଂ ପ୍ରଯୁକ୍ତି ମନ୍ତ୍ରଶାଳୟ ଭାରତୀୟ ଚିକିତ୍ସା ଗବେଷଣା ପରିଷଦଆଇସିଏମଆର ନୀତି ଆୟୋଗ ଓ କେନ୍ଦ୍ର ସରକାରଙ୍କ ମିଳିତ ଆନୁକୂଲ୍ୟରେ ଏହି ଗ୍ରାଣ୍ଡ ଚ୍ୟାଲେଞ୍ଜ ବାର୍ଷିକ ବୈଠକ ଆୟୋକିତ ହେଉଛି ଏଥିରେ ଗ୍ରାଣ୍ଡ୍ ଚାଲେଞ୍ଜସ କାନାଡା ୟୁନାଇଟେଡ୍ ଷ୍ଟେଟ୍ ଏଜେନ୍ନୀ ଫର ଇଷ୍ଟରନ୍ୟାସନାଲ୍ ଡେଭଲପମେଣ୍ଟ ଏବଂ ୱେଲକମ୍ ଆଦି ସଂସ୍ଥା ସହଯୋଗ କରିବେ

ପରୀକ୍ଷଣ ସମୟରେ ବ୍ହୋସ୍ କ୍ଷପଣାସ୍ତ୍ର ଆରବ ସାଗରରେ ଅବସ୍ଥିତ ଲକ୍ଷ୍ୟକ୍ ଅତ୍ରଟ ଭାବେ ଭେଦ କରିଥିଲା ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ଏହି ସଫଳତା ପାଇଁ ଡିଆର୍ଡିଓ କ୍ଷପଣାସ୍ତ୍ର ନିର୍ମାଶକାରୀ ସଂସ୍ଥା ଓ ଭାରତୀୟ ନୌସେନାକୁ ଅଭିନନ୍ଦନ ଜଣାଇଛନ୍ତି ପ୍ରତିରକ୍ଷା ଗବେଷଣା ଓ ବିକାଶ ବିଭାଗର ସଚିବ ଏବଂ ଡଆର୍ଡିଓର ଅଧ୍ୟକ୍ଷ ଡକ୍ଟର ଜିସତୀଶ ରେଡଡ୍ରୀ ମଧ୍ୟ ଏହି ସଫଳତା ପାଇଁ ସମସ୍ତ ବୈଜ୍ଞାନିକ ଏବଂ ଏହି କ୍ଷେପଣାସ୍ତ୍ର ନିର୍ମାଣ ସହ କଡିତ ସମସ୍ତ ବ୍ୟକ୍ତିଙ୍କୁ ଅଭିନନ୍ଦନ ଜଣାଇଛନ୍ତି ବ୍ରହ୍ମୋସ୍ କ୍ଷେପଶାସ୍ତ୍ର ଦ୍ୱାରା ଭାରତୀୟ ନୌସେନାର କ୍ଷମତାରେ ଯଥେଷ୍ଟ ବୃଦ୍ଧି ଘଟିବ ବୋଲି ଡିଆର୍ଡିଓ ଅଧ୍ୟକ୍ଷ ଏହି ଅବସରରେ କହିଛନ୍ତି ବହୋସ୍ ଭାରତର ପ୍ରମ୍ରଖ ଆକ୍ମଣକାରୀ କ୍ଷେପଣାସ୍ତ ମଧ୍ୟର୍ ଅନ୍ୟତମ ଯାହା ସମ୍ରଦ୍ ବକ୍ଷର୍ ସୁଦର ଠିକଣାକୁ ଲକ୍ଷ୍ୟ ଭେଦ କରିପାରିବାର କ୍ଷମତା ରଖିଛି କୋଭିଡ୍ ଷ୍ଟାଟସ୍ କୋଭିଡ ଆରୋଗ୍ୟହାର ହ୍ରାସ ନେଇ ଭାରତ ଉଲ୍ଲେଖନୀୟ ସଫଳତା ହାସଲ କରିଛି

ଚିକିିିିତ ହେଉଥିବା ସଂକ୍ରମିତମାନଙ୍କ ସଂଖ୍ୟା ଓ ଆରୋଗ୍ୟଲାଭ କରିଥିବା ଲୋକମାନଙ୍କ ସଂଖ୍ୟା ମଧ୍ୟରେ ତାରତମ୍ୟ ବୃଦ୍ଧି ପାଇଛି

ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ କହିଛି ଦେଶରେ ସ୍ୱାସ୍ଥ୍ୟ ମୌଳିକ ଡ଼ାଞାରେ ଉନ୍ନତି କେନ୍ଦ୍ର ସରକାରଙ୍କ ଚିକିତ୍ସା ପ୍ରଣାଳୀକୁ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳଗୁଡ଼ିକ ସଠିକ୍ ରୂପେ ପାଳନ ଏବଂ ଡାକ୍ତର ଚିକିତ୍ସା ସହାୟକ କର୍ମଚାରୀ ଓ ଚିକିହା କ୍ଷେତ୍ରରେ କାର୍ଯ୍ୟରତ ଅନ୍ୟ କର୍ମୀମାନଙ୍କ ଉତ୍ଗୀକୃତ ସେବା ଯୋଗୁଁ ଆରୋଗ୍ୟଙ୍କ ସଂଖ୍ୟା ବୃଦ୍ଧି ପାଇବା ସହ ମୃତ୍ୟୁହାର ମଧ୍ୟ ହ୍ରାସ ପାଉଛି ବୋଲି ସ୍ୱାସ୍ଥ୍ୟମନ୍ତ୍ରଣାଳୟ କହିଛି ଭାରତ ବିଶ୍ୱର ଏକମାତ୍ର ଦେଶ ଯେଉଁଠି ଆରୋଗ୍ୟହାର ସର୍ବାଧକ ଥିବାବେଳେ ମୃତ୍ୟୁହାର ସର୍ବନିମ୍ବ ରହିଛି

ହର୍ଷବର୍ଦ୍ଧନ ସ୍ୱାସ୍ଥ୍ୟମନ୍ତ୍ରୀ ଡକ୍ର ହର୍ଷବର୍ଦ୍ଧନ କହିଛନ୍ତି ଦେଶରେ ମେଡିକାଲ ଅକ୍ଟିଜେନର କୌଣସି ଅଭାବ ନାହିଁ ରବିବାର ସମ୍ବାଦର ଷଷ ସଂସ୍କରଣରେ ସାମାଜିକ ଗଣମାଧ୍ୟମରେ ପଚରାଯାଇଥଇବା କେତେକ ପ୍ରଶ୍ମର ଉତର ଦେଇ ସେ ଏହି ସୂଚନା ଦେଇଛନ୍ତି

ଏଥିସହ ଆବଶ୍ୟକ କ୍ଷେତ୍ରରେ ମେଡିକାଲ୍ ଅକ୍ସିଜେନର ଯୋଗାଣ ଓ ଉପଲହ୍ଧତା ସମ୍ପର୍କରେ ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ଭିଡିଓ କନଫରେନସିଂ ମାଧ୍ୟମରେ ରାଜ୍ୟ ନୋଡାଲ୍ ଅଧିକାରୀଙ୍କ ସହ ଆଲୋଚନା କରୁଛନ୍ତି ବୋଲି ସ୍ୱାସ୍ଥ୍ୟ ମନ୍ତ୍ରୀ କହିଛନ୍ତି

ନ୍ୟାସନାଲ୍ ଫାର୍ମାସ୍ୟୁଟିକାଲ୍ ପ୍ରାଇସିଂ ଏଜେନ୍ସି ଲିକୁଇଡ୍ ମେଡିକାଲ ଅକ୍ନିଜେନ୍ର ମୂଲ୍ୟ ସ୍ଥିର କରିଛି

ରେସ୍କ୍ୟୁ ଆଣ୍ଡ ରିଲିଫ ଅବିଶ୍ରାନ୍ତ ବର୍ଷା ଯୋଗୁଁ ହାଇଦ୍ରାବାଦର ବିଭିନ୍ନ ସ୍ଥାନରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଥିବାବେଳେ ହାଇଦ୍ରାବାଦ ନିକଟ ବାଲାନଗରସ୍ଥିତ ଏକ ବଡ ହ୍ରଦରେ ଅତ୍ୟଧିକ ବର୍ଷାଜଳ ପ୍ରବେଶ କରିବା ଯୋଗୁ ବହୁ କଲୋନି କଳମଗୁ ହୋଇଛି

ଇତିମଧ୍ୟରେ ପାଣିପାଗ ବିଭାଗ ପକ୍ଷରୁ ଅରେ ୱାର୍ଣିଂ ଜାରି କରାଯାଇ ଲୋକମାନଙ୍କୁ ସତର୍କ ରହିବାକୁ କୁହାଯାଇଛି ଆଉ ଏକ ଲଘୁଚାପ ସୃଷ୍ଟି ହେବା ଯୋଗୁଁ ହାଇଦ୍ରାବାଦ ଓ ଏହାର ନିକଟବର୍ତୀ ଅଚଳରେ ଆସନ୍ତା ତିନିଦିନ ପର୍ଯ୍ୟନ୍ତ ବକ୍ରପାତ ସହ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଥିବା ପାଣିପାଗ ବିଭାଗ ସତର୍କ ସୂଚନା ଜାରି କରିଛି ଉତର କର୍ଣ୍ଣାଟକରେ ଗତକିଛିଦିନ ହେବ ବର୍ଷା ଲାଗିରହିଥିବାରୁ ସାଧାରଣ ଜୀବନଯାତ୍ରା ବ୍ୟାହତ ହୋଇଛି

ଅମିତ୍ ଶାହ ବିହାର୍ ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ୍ ଶାହ କହିଛନ୍ତି ଯଦି ବିହାର ବିଧାନସଭା ନିର୍ବାଚନରେ ବିଜେପି ଅଧିକ ଆସନ ପାଏ ତେବେ ମଧ୍ୟ ନିତୀଶ କୁମାର ବିହାରର ପରବର୍ତୀ ମୁଖ୍ୟମନ୍ତ୍ରୀ ହେବେ ଏକ ଟେଲିଭିଜନ୍ ଚାନେଲ୍ ସହ ସାକ୍ଷାତକାର ବେଳେ ଶ୍ରୀ ଶାହ କହିଛନ୍ତି ନିର୍ବାଚନରେ ଏନ୍ଡିଏ ଦୁଇ ତୃତୀୟାଂଶ ସଂଖ୍ୟା ଗରିଷ୍ଠତା ହାସଲ କରିବ